ଆରଡିର ଦମକଳ କେନ୍ଦ୍ର ନଥିବାରୁ ଏଠାରେ ଏକ ଦମକଳ କେନ୍ଦ୍ର ସ୍ତାପନ ପାଇଁ ସ୍ତାନୀୟ ଲୋକେ ଦାବି କରିଛନ୍ତି

ମଦଭାଟି ଭାଙ୍ଗିଲେ ମହିଳା ଗଞ୍ଠାମ ଜିଲ୍ଲାର ଶେରଗଡ ବ୍ଲକ ଅନ୍ତର୍ଗତ ହିଞ୍ଞିଳିକାଟୁ ନିକଟସ୍ଥ ପିତଳ ଗ୍ରାମ ପାକିଡି ରୋଡ଼ କଡ଼ରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀମଦଭାଟିକୁ ଚଷା ପିତଳ ପିତଳ ଓ ପାକିଡି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମିଶି ଭାଗିବା ସହ ପୋଡ଼ାଜଳା କରିଛନ୍ତି